ମନ୍ତ୍ରଶାଳୟ କହିଛି କୋଭିଡ ମୁକାବିଲା ପାଇଁ କେନ୍ଦ୍ ସରକାର ଗ୍ରହଶ କରିଥିବା ନିୟମଗୁଡ଼ିକର ସଠିକ୍ ରୂପେ ପାଳନ କରାଯିବା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଉଛି

ଚଳିତବର୍ଷ ଏହି ଦିବସର ବାର୍ଭା ରହିଛି 'ସତର୍କ ଭାରତ ସମୂଦ୍ଧ ଭାରତ' ରାଜ୍ୟର ବିଭିନ୍ନ ସ୍ସାନରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଥିବା ଖବର ଆମର ହସ୍ତଗତ ହୋଇଛି

ସେହିପରି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଷିତ ହୋଇଛି

ଚଳିତବର୍ଷ କେବଳ ଗୋଟିଏ ବା ଦୁଇଟି ଘକ୍କ ବଜା ଯାଇ ଦେବୀଙ୍କୁ ଟ୍ରଲି କିମ୍ସା ଛୋଟ ଅଟୋରେ ବିସର୍ଜନ ପାଇଁ ନିଆଯାଉଥିବା ଦେଖିବାକୁ ମିଳିଛି

ଶ୍ରୀକ୍ଷେତ୍ର ପୁରୀରେ ମଧ୍ଧ ଆକି ଗୋସାଣୀ ଯାତ ଅନୁଷିତ ହେବ ସହରରେ ନିର୍ମିତ ହୋଇଥିବା ମୃଶ୍କୟୀ ପ୍ରତିମାଗୁଡ଼ିକୁ ଆକି ସନ୍ଧ୍ୟାରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ବଡ଼ଦାଣ୍ଡରେ ରଖାଯିବ ମହାଦୀପ ଦର୍ଶନ ପରେ ବିଳମ୍ନିତ ରାତିରେ ମୂର୍ଭିଗୁଡ଼ିକୁ ମୁଷାନଇ ଓ ସମୁଦ୍ରରେ ବିସର୍ଜନ କରାଯିବ